କିନ୍ତୁ ସରକାରୀ ଭାବେ ଏନେଇ କୌଣସି ସ୍ଚନା ଦିଆଯାଇନାହି

ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ଧମରେ ରାକ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍କାରକପତ୍ର ପ୍ରଦାନ କରାଯାଇଛି

ଉଭୟ ଯାତ୍ରୀ ଏବଂ ବସ୍ରେ ଥିବା ଗାଇଡ୍ଙ୍ ମୋବାଇଲକୁ ଏହି ଦେୟ ସମ୍ମଧ୍ଧରେ ମେସେଜ୍ ଆସିବ

ଗ୍ରୀନ୍ଜୋନ୍ରେ ଥିବା ନବରଙ୍ଙପୁର ଜିଲ୍ଲାରେ ବସ୍ ସେବା ଆର ହୋଇଛି

ଏହା ମହାପ୍ରଭୁଙ୍କ ଏକ ଗୁପ୍ତ ସେବା ଗତକାଲି ଓଡ଼ିଆ ମଠରୁ ଶ୍ରୀମନ୍ଦିର ପଣ୍କିମ ଦ୍ୱାର ଦେଇ ଏହି ମହୋଷଧି ନିଆଯାଇଛି ମେକାପ ମାନେ ତାହାକୁ ପତି ମହାପାତ୍ରଙ୍କୁ ଅର୍ପଣ କରିଥିଲେ